ଗଭ୍ ଅଲ୍ ପାର୍ଟି ମିଟିଂ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସନ୍ତାସବାଦୀ ଓ ଯେଉଁମାନେ ସନ୍ତାସବାଦୀକୁ ସାହାଯ୍ୟ ସମର୍ଥନ କରୁଛନ୍ତି ସେମାନଙ୍କୁ ଉଚିତ୍ ଶିକ୍ଷା ଦେବାକୁ ନିରାପତ୍ତା ବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଜାମ୍ମ କାଶ୍ମୀରର ପୁଲଓ୍ୱାମା ଜିଲ୍ଲା ସନ୍ତାସବାଦୀ ଆକ୍ରମଣ ପରେ ଆଜି ନୂଆଦିଲ୍ଲୀରେ ଡକାଯାଇଥିବା ସର୍ବଦଳୀୟ ବୈଠକରେ ସେ ଏହା କହିଛନ୍ତି ଶ୍ରୀ ସିଂହ କହିଛନ୍ତି ସରକାର ମୂଳରୁ ସନ୍ତାସବାଦକୁ ଆଦୌ ବରଦାସ୍ତ ନ କରିବା ନୀତି ଅବଲମ୍ଭନ କରିଛନ୍ତି ଓ ସିଆର୍ପିଏଫ୍ ଯବାନମାନଙ୍କ ଉପରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣରୁ ସନ୍ତାସବାଦୀମାନଙ୍କର ହତୋହାହ ମନୋଭାବର ପରିଚୟ ମିଳିଛି ସ୍ୱରାଷ୍ଟ୍ରମନ୍ତ୍ରୀ ତାଙ୍କର ଶ୍ରୀନଗର ଗସ୍ତ ବିଷୟରେ ରାଜନୈତିକ ଦଳଗୁଡ଼ିକୁ ଜଣାଇଛନ୍ତି ସେ କହିଛନ୍ତି ନିରାପତ୍ତା ବାହିନୀ ଯବାନମାନଙ୍କର ନୈତିକ ମନୋବଳ ଉଚ୍ଚ ରହିଛି ଓ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ସେମାନେ ସଂକଳ୍ପବଦ୍ଧତା ପ୍ରକାଶ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ନିରାପତ୍ତା ବାହିନୀମାନଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ଓ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମରେ ଦେଶ ସଂପର୍ଣ୍ଣ ଐକ୍ୟବଦ୍ଧ ମନ୍ତ୍ରୀ କହିଛନ୍ତି ସନ୍ତାସବାଦର ମୂଳୋତ୍ପାଟନ ପାଇଁ ସରକାର ଦୂଢ଼ ସଂକଳ୍ପ ଜାତୀୟ ସ୍ୱାର୍ଥକୁ ନେଇ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର ମନୋଭାବ ଏକ ବୋଲି ଏହି ବୈଠକ ସମଗ୍ର ବିଶ୍ୱକୁ ବାର୍ତ୍ତା ଦେଇଛି ସେ କହିଛନ୍ତି ଶହୀଦ୍ ଯବାନମାନଙ୍କ ପରିବାରକୁ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବେ ପରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ନରେନ୍ଦ ସିଂହ ତୋମର କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମରେ ସବୁ ରାଜନୈତିକ ଦଳ ସରକାରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ସେ କହିଛନ୍ତି କାନ୍ପୁ କାଶ୍ମୀରରୁ ସନ୍ତାସବାଦ ଓ ହିଂସାର ଅବସାନ ଘଟାଇବାକୁ ସରକାର ସଂକଳ୍ପବଦ୍ଧ ଥିବାର ସ୍ୱରାଷ୍ଟ୍ର ମନ୍ତ୍ରୀ କହି ସାରିଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ନେତା ଗୁଲାମ ନବୀ ଆକାଦ୍ କହିଚ୍ଚନ୍ତି ଦେଶର ଏକତା ଓ ନିରାପତ୍ତା କ୍ଷେତ୍ରରେ ସେମାନେ ସରକାରଙ୍କୁ ସମର୍ଥନ କରୁଛନ୍ତି ନିରାପତ୍ତା ବାହିନୀ ଯବାନମାନଙ୍କ ସହ ତାଙ୍କ ପାର୍ଟି ଛିଡ଼ା ହୋଇଥିବାର ସେ କହିଛନ୍ତି ଶ୍ରୀ ଆଜାଦ କହିଛନ୍ତି ତାହା କାଶ୍ମୀର ହେଉ କିମ୍ବା ଦେଶର ଯେକୌଣସି ଅଞ୍ଚଳ ହେଉ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମରେ ତାଙ୍କ ପାର୍ଟି ସରକାରଙ୍କୁ ସମ୍ପର୍ଣ୍ଣ ସମର୍ଥନ ଜଣାଉଛି

ବୈଠକରେ ଯୋଗ ଦେଇଥିବା ସବୁ ରାଜନୈତିକ ଦଳମାନେ ସମସ୍ତ ପ୍ରକାରର ସନ୍ତ୍ରାସବାଦୀ କାର୍ଯ୍ୟର ଘୋର ନିନ୍ଦା କରିଛନ୍ତି ସୀମା ସେପଟରୁ ହୋଇଥିବା ଆକ୍ରମଣର ଠିକଣା ଜବାବ ଦେବାକୁ ସବୁ ଦଳ ସମର୍ଥନ କରିଛନ୍ତି ପ୍ରସ୍ତାବରେ କୁହାଯାଇଛି ଭାରତରେ ସନ୍ତାସବାଦକୁ ସୀମା ସେପଟରୁ ଉତ୍ସାହିତ କରାଯାଉଛି ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାରେ ଭାରତ ଉଭୟ ସଂକଳ୍ପବଦ୍ଧତା ଓ ଧର୍ଯ୍ୟର ପ୍ରଦର୍ଶନ କରିଛି ବୋଲି ପ୍ରସ୍ତାବରେ କୁହାଯାଇଛି ଇଣ୍ଡିଆନ୍ ହାଇକମିଶନର ପାକିସ୍ତାନରେ ଭାରତୀୟ ହାଇକମିଶନର ଅଜୟ ବିସାରିଆ ଆଜି ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟକୁ ଯାଇ ବରିଷ୍ଣ ଅଫିସରମାନଙ୍କ ସହ ବିଚାରବିମର୍ଶ କରିଛନ୍ତି ପୁଲୱାମା ସନ୍ତାସବାଦୀ ଆକ୍ରମଣ ପରେ ଗତକାଲି ସରକାର ତାଙ୍କୁ ଡକାଇଥିଲେ

ସେ କହିଛନ୍ତି ସେମାନଙ୍କର ପରିବାରକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଦିଆଯିବ ପୂର୍ବରୁ ବିମାନ ବାହିନୀର ସ୍ୱତନ୍ତ୍ର ବିମାନରେ ଶହୀଦ୍ ଯବାନମାନଙ୍କ ମରଶରୀର ନୂଆଦିଲ୍ଲୀ ନିଆଯାଇଥିଲା ବିହାରରୁ ପାଟନା ଓ ଭାଗଲପୁର ଜିଲ୍ଲାରେ ଶହୀଦ୍ ଯବାନମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ତାମିଲନାଡୁର ଦୁଇ ଜଣ ଶହୀଦ୍ ଯବାନଙ୍କର ମର ଶରୀର ସ୍ୱତନ୍ତ୍ର ବିମାନ ଯୋଗେ ତ୍ରିଚି ବିମାନ ବନ୍ଦରକୁ ନିଆଯାଇଛି

ଆଉ ଜଣେ ଶହୀଦ୍ ଯବାନଙ୍କ ମରଶରୀର ମଦୁରାଇ ବିମାନ ବନ୍ଦରକୁ ନିଆଯିବା ପରେ ସେଠାରୁ ଟୁଟିକୋରେନ୍ ଜିଲ୍ଲାର ତାଙ୍କର ନିଜସ୍ୱ ଗ୍ରାମକୁ ପଠାଯାଇଛି କର୍ଣ୍ଣାଟକରୁ ଶହୀଦ୍ ହୋଇଥିବା ଆଉ ଜଣେ ଯବାନଙ୍କ ମରଶରୀର ବେଙ୍ଗାଲ୍ରୁକୁ ପଠାଯାଇଛି ଜେ ଆଣ୍ଡ କେ ବ୍ଲାଷ୍ଟ ଜାମ୍ମୁ କାଶ୍ମୀରର ରାଜୋରି ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖାରେ ଅବସ୍ଥିତ ନୌସେରା ସେକ୍ଟରରେ ଏକ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥର ବିସ୍ଫୋରଣ ଘଟି ଜଣେ ସେନାବାହିନୀ ମେଜର ଶହୀଦ ହୋଇଛନ୍ତି ପ୍ରତିରକ୍ଷା ସ୍ୱତ୍ରରେ କୁହାଯାଇଛି ସେହି ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥଟିକୁ ନିଷ୍କିୟ କରିବାକୁ ଯାଇ ସେନାବାହିନୀ ଅଫିସର ଶହୀଦ୍ ହୋଇଛନ୍ତି ନିୟନ୍ତ୍ରଣ ରେଖାରେ ତାହାକୁ ସନ୍ତାସବାଦୀମାନେ ଖଞ୍ଜି ଥିବାର ଅନୁମାନ କରାଯାଉଛି

ବିସ୍ଫୋରକ ପଦାର୍ଥଟି ନୌସେରା ସେକୁର ଲାମ୍ ଅଞ୍ଚଳରେ ନିୟନ୍ତ୍ରଣ ରେଖାଠାରୁ ଦେଢ଼ କିଲୋମିଟର ଭିତରେ ଖଞ୍ଜା ଯାଇଥିଲା ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି ପିଏମ୍ ମୂଲେର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୁଲଓ୍ୱାମା ସନ୍ତ୍ରାସବାଦୀ ଆକ୍ରମଣ ପରେ ବହିଥିବା ପ୍ରତ୍ୟେକ ବୁନ୍ଦା ଲୁହର ପ୍ରତିଶୋଧ ନିଆଯିବ ସେ କହିଛନ୍ତି ନବ ଭାରତର ନୀତି ହେଲା ପତ୍ୟେକ ଆକ୍ମଣର କଡ଼ା ଜବାବ ଦେବା ମହାରାଷ୍ଟ୍ରର ଧ୍ୟଲେଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଶ୍ରୀ ମୋଦି କହିଛନ୍ତି ଶତ୍ରକୁ କିଭଳି ଦମନ କରାଯାଏ ଭାରତୀୟ ଯବାନମାନେ ତାହା ପୂର୍ବରୁ ଦେଖାଇ ସାରିଛନ୍ତି ଓ ଭବିଷ୍ୟତରେ ମଧ୍ୟ ଏହାର ଠିକଣା ଜବାବ ଦିଆଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଶୋକର ସମୟ ଓ ଧର୍ଯ୍ୟ ଧରିବାର ସମୟ ସରକାର ପ୍ରତ୍ୟେକ ଯବାନଙ୍କର ଶୋକ ସନ୍ତପ୍ତ ପରିବାର ପାଖରେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ପୂର୍ବରୁ ଜବତମାଳ ଠାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଆକ୍ରମଣ ପାଇଁ ଯେଉଁମାନେ ଦାୟି ସେମାନଙ୍କୁ ଦଣ୍ଡିତ କରିବା ଲାଗି ଯବାନମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି

ସ୍ପତନ୍ତ୍ର ବିଚାରପତି ଅରବିନ୍ଦ କୁମାର ମିସେଲଙ୍କ କାମିନ ଆବେଦନକୁ ଖାରଜ କରିଦେଇଥିଲେ ହେଲିକପ୍ଟର କିଣା ମାମଲାରେ ମଧ୍ୟସ୍ଥ ଥିବା ମିସେଲଙ୍କୁ ଦୁବାଇରୁ ପ୍ରତ୍ୟର୍ପଣ କରି ଅଣାଯିବା ପରେ ଏନ୍ଫୋର୍ସମେଣ୍ଟ ଡାଇରେକ୍କୋରେଟ୍ ତାଙ୍କୁ ଗିରଫ୍ କରିଥିଲା

ମିସେଲ ଓ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଏବେ ତଦନ୍ତ କରାଯାଉଛି

ସେ ମଧ୍ୟ ପାଟନା ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ସେଣ୍ଟର ଆଡଭାଇଜରି ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା କାଞ୍ଗୁ କାଶ୍ମୀର ଛାତ୍ରଛାତ୍ରୀ ଏବଂ ଅଧିବାସୀମାନଙ୍କ ଜୀବନ ପ୍ରତି ବିପଦ ଥିବା ଦୃଷ୍ଟିରୁ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଏବଂ ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ଗୃହମନ୍ତ୍ରୀ ରାଜନାଥ ସିଂହ ସର୍ବଦଳୀୟ ବୈଠକରେ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରିବାକୁ କହିଛନ୍ତି ଜଣେ ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ଜାଞ୍ଗୁ କାଶ୍ମୀର ଅଧିବାସୀ ଏବଂ ଛାତ୍ରଛାତ୍ରୀମାନଙ୍କ ଠାରୁ ସେମାନଙ୍କୁ ବିଭିନ୍ନ ଧମକ ଦିଆଯାଉଥିବାର ରିପୋର୍ଟ ମିଳିଛି ଏହାକୁ ଦୂଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇବାକୁ କୁହାଯାଇଛି

ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ନେନ୍ଦ ସିଂହ ଗ୍ରଜର ନେତା କିରୋଡି ସିଂହ ବଇଁସଲାଙ୍କୁ ସାକ୍ଷାତ କରି ସଂରକ୍ଷଣର ଚିଠା ତାଙ୍କୁ ଦେଖାଇଥିଲେ ଏହା ପରେ ସେମାନେ ଧର୍ମଘଟ ପ୍ରତ୍ୟାହାର କରିନେଇଥିଲେ

ସୋନିପତ୍ଠାରେ ଚତୁର୍ଥ କୃଷି ନେତୃତ୍ୱ ଶିଖର ବୈଠକର ଉଦ୍ଯାପନୀ ସମାରୋହରେ ସେ ଯୋଗ ଦେବେ ଏହି ଅବସରରେ ରାଷ୍ଟପତି ହରିଆନା କିଷାନ୍ ରତ୍ନ ପୁରସ୍କାର ଏବଂ ହରିଆନା କୃଷି ରତ୍ନ ପୁରସ୍କାର ପ୍ରଦାନ କରିବେ ୟୁପି ନାଇଡୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ନଦୀ ହେଉଛି ଆମର ଜୀବନ ଧରା ଏବଂ ଆମେ ସବୁ ଏହାର ସୁରକ୍ଷା କରିବା ଉଚିତ୍ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜ କୁୟ ସଂଗମରେ ପୂଜା ପରେ ସେ ସାମ୍ବାଦିକମାନଙ୍କୁ ସ୍ବଚନା ଦେଇ ଏହା କହିଛନ୍ତି ସେ କହିଛନ୍ତି ନଦୀଗୁଡ଼ିକୁ ପରିସ୍କାର ପରିଚ୍ଛନ୍ନ ରଖିବା ଏବଂ ଏହାକୁ ଚୀରସ୍ରୋତା ରଖିବା ଆୟମାନଙ୍କର କର୍ତ୍ତବ୍ୟ

ଏ ସଂକ୍ରାନ୍ତରେ ଏକ ସରକାରୀ ନିର୍ଦ୍ଦେଶ କାରି କରାଯାଇଛି

ସୌରଭ ବର୍ମା କ୍ରମାଗତ ତୃତୀୟ ଥର ପାଇଁ ପୁରୁଷ ସିଙ୍ଗଲ୍ନ ଟାଇଟଲ ବିଜୟୀ ହୋଇଛନ୍ତି